ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଏଭଳି ଅପରାଧୀମାନଙ୍କ ବିରୁଦ୍ଧରେ କଠିନ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ନୃଆ ଆଇନ୍ ପ୍ରଣୟନ କରିଛନ୍ତି

ପିଏମ୍ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶରୁ ପ୍ରେରଣା ଗ୍ରହଣ କରି ନବଭାରତ ଗଠନ ସକାଶେ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି

ଏହି କାର୍ଯ୍ୟକ୍ରମ କୋଏୟାଟୁରର ଶ୍ରୀରାମକୃଷ୍ଣ ମଠ ପକ୍ଷରୁ ଆୟୋଜନ କରାଯାଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି 'ଏକ ଭାରତ୍ ଶ୍ରେଷ୍ଠ ଭାରତ୍' ହେଉଛି ବିବେକାନନ୍ଦଙ୍କ ବାଣୀର ମୂଳ ତତ୍ତ୍ୱ ଦେଶ ଗଠନ ପ୍ରତି ଯୁବ ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ଭାରତର ଭବିଷ୍ୟତ ଯୁବକମାନଙ୍କ ଉପରେ ନିର୍ଭର କରେ ବୋଲି ସ୍ୱାମୀ ବିବେକାକନ୍ଦ ବିଶ୍ୱାସ କରୁଥିଲେ ଏବଂ ଏବେ ମିଶନ ଆଭିମୁଖ୍ୟର ସହ ଯୁବକମାନେ ପ୍ରଗତି ପଥରେ ଆଗେଇ ଚାଲିଥିବା ଦେଖି ସେ ଅତ୍ୟନ୍ତ ଆନନ୍ଦିତ ଶ୍ରୀ ମୋଦି କହିଛନ୍ତି ବିଭିନ୍ନ କ୍ଷେତ୍ରରେ ନୂଆ ପ୍ରଯୁକ୍ତି ବିଦ୍ୟା ଦେଶର ଆସ୍ଥା ବୃଦ୍ଧି କରିଛି ଏବଂ ଭାରତର ଭବିଷ୍ୟତ ଯୁବକମାନଙ୍କ ଉପରେ ନିର୍ଭର କରୁଛି ସେ କହିଛନ୍ତି ବିବେକାନନ୍ଦ ଆତ୍ମବିଶ୍ୱାସ ଓ ଦେଶପ୍ରେମ ପାଇଁ ପ୍ରେରଣା ଯୋଗାଇଥିଲେ ସ୍ୱଚ୍ଛତା ହିଁ ସେବା ସ୍ୱଚ୍ଛ ଭାରତ ଗଠନପାଇଁ ଉଦ୍ୟମକୁ ମଜବୁତ୍ କରିବା ସକାଶେ ଆସନ୍ତା ଶନିବାରଠାରୁ ଆରମ୍ଭ ହେଉଥିବା ସ୍ୱଚ୍ଚ ପାଇଁ ସେବା ଆନ୍ଦୋଳନରେ ଅଂଶଦାନ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ଅନେକଥର ଟ୍ୱିଟ୍ କରି ଓ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଏହି ଆନ୍ଦୋଳନରେ ଅଂଶଦାନ କରିବାଦ୍ୱାରା କାତିର କନକ ମହାତ୍ମାଗାନ୍ଧିଙ୍କ ପ୍ରତି ଶ୍ରେଷ ଶ୍ରଦ୍ଧାଞ୍ଜଳି ହେବ

ସ୍ୱଚ୍ଚଭାରତ ପାଇଁ ଯେଉଁମାନେ କାମ କରୁଥିଲେ ସେମାନଙ୍କ ପ୍ରତି ଶ୍ରୀ ମୋଦି ସମ୍ମାନ ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଶନିବାର ଦିନ ସକାଳେ ସବୁ ଲୋକମାନେ ଏକତ୍ରିତ ହେବେ ଏବଂ ସ୍ୱଚ୍ଚ ପାଇଁ ସେବା ଆନ୍ଦୋଳନ ଆରମ୍ଭ କରିବେ ୟୁଆଇଡଏଆଇ ଆଧାର ପଞ୍ଜୀକରଣ ସପ୍ମଓ୍ବେୟାର୍କୁ ସହଜରେ ହ୍ୟାକ୍ କରାଯାଇ ପାରିବ ବୋଲି ପ୍ରକାଶିତ ଖବରଗୁଡ଼ିକୁ ୟୁଆଇଡିଏଆଇ ପକ୍ଷରୁ ଖଣ୍ଡନ କରାଯାଇଛି

ଏକ ବିବୃତ୍ତିରେ କୁହାଯାଇଛି କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷୀ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଜାଣିଶୁଣି ଉଦ୍ୟମ କରୁଛନ୍ତି ଏବଂ ଏଭଳି କରିବା ଆଦୌ ଉଚିତ୍ ନୁହଁ ବିବୃଭିରେ ଏକଥା ମଧ୍ୟ କୁହାଯାଇଛି କାଲିଆତି କରାଯାଇ ବହୁ ସଂଖ୍ୟକ ଆଧାରକାର୍ଡ ତିଆରି କରାଯାଇ ପାରିବ ବୋଲି ଯେଉଁସବୁ ଖବର ପ୍ରକାଶ ପାଇଛି ତାହା ସମ୍ପର୍ଷ୍ଣ ଅମ୍ଚଳକ ବାସସ୍ଥାନ ସଂକ୍ରାନ୍ତୀୟ ତଥ୍ୟ ଏବଂ ଏଥିରେ କିଭଳି ଜାଲିଆତି କରାଯାଇ ନ ପାରିବ ଫିଜିକାଲ୍ ସିକ୍ୟୁରିଟି ଆଧାର ଜାଲିଆତି ନିରୋଧ ବ୍ୟବସ୍ଥା ଏବଂ ନେଟ୍ୱର୍କ ନିରାପତ୍ତା ଭଳି ପଦକ୍ଷେପଗୁଡ଼ିକ ନିଆଯାଇଥିବାରୁ ସେହି ବ୍ୟକ୍ତି ନିଜେ ବାୟୋମେଟ୍ରିକ୍ ନଦେଲା ପର୍ଯ୍ୟନ୍ତ ଆଧାର ଅପ୍ଡେଟ୍ ହେଇପାରିବ ନାହିଁ ଏଣୁ ଆଧାର ଡାଟାବେସ୍ ଭିତରକୁ କେହି ଜାଲିଆତି କରି ପ୍ରବେଶ କରିପାରିବେ ନାହିଁ ୟୁଆଇଡିଏଆଇ ପକ୍ଷରୁ ପଲୋକମାନଙ୍କ ପାଇଁ ଜାରି କରାଯାଇଥିବା ପରାମର୍ଶରେ କୁହାଯାଇଛି ବ୍ୟାଙ୍କ୍ ଶାଖା ଡାକଘର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱୀକୃତିପ୍ରାପ୍ତ ଆଧାର ପଞ୍ଜୀକରଣ କେନ୍ଦ୍ରଗୁଡ଼ିକରେ ସେମାନେ ନିଜନିଜର ଆଧାର ପଞ୍ଜୀକରଣ ଅପ୍ଡେଟ୍ କରନ୍ତୁ ଟେରରିଷ୍ଟ ଆଟାକ୍ ଜନ୍ମୁ ଜିଲ୍ଲା ଅନ୍ତର୍ଗତ କମ୍ମୁ ଶ୍ରୀନଗର ଜାତୀୟ ରାଜପଥ ସନ୍ଦିକଟ ଝାଜର୍ କୋଟ୍ଲୀ ଅଞ୍ଚଳରେ କେତେକ ସନ୍ଦିଗ୍ଧ ସନ୍ତାସବାଦଙ୍କ ଚଳପ୍ରଚଳନ ଜଣାପଡ଼ିବା ପରେ ସେହି ଅଞ୍ଚଳକୁ ଘେରାଓ କରାଯାଇ ବ୍ୟାପକ ଖାନ୍ତଲାସୀ ଚାଲିଛି

ଟ୍ରକ୍ର ଡ୍ରାଇଭର୍ ଓ କ୍ଲିନର୍ଙ୍କୁ ଥାନାକୁ ନିଆଯାଇ ଜେରା କରାଯାଉଛି

ଏହାପରେ ବୈଷୋଦେବୀ ପୀଠରେ ସତର୍କତା ଜାରି କରାଯାଇଛି ଆଖପାଖ ସ୍କୁଲ୍ଗୁଡ଼ିକୁ ବନ୍ଦ୍ କରିଦିଆଯାଇଛି

ନିର୍ଦ୍ଦେଶାଳୟ ପକ୍ଷରୁ ଏକଥା ମଧ୍ୟ କୁହାଯାଇଛି ଯେ ପିଏନ୍ବି ର ମୁମ୍ବାଇ ବ୍ରାଡି ହାଉସ୍ ଶାଖାରୁ ଏହି ଟଙ୍କାକୁ ଥାଇଲାଣ୍ଡ ଆମେରିକା ବେଲକିୟମ୍ ସଂଯୁକ୍ତ ଆରବ ଏମିରେଟସ୍ ଇଟାଲି ଜାପାନ୍ ଓ ହଙ୍କକଟ୍ଗ ଆଦି ଦେଶକୁ ପଠାଯାଇଛି ଇଡି ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗପତ୍ରରେ କୁହାଯାଇଛି ଲେଟର ଅଫ୍ ଅଶ୍ଚର ଷ୍ଟାଣ୍ଡିଂ ଏଲ୍ଓୟୁ ଏବଂ ଫରେନ୍ ଲେଟରସ୍ ଅଫ୍ କ୍ରେଡିଟ୍ ଏଫ୍ଏଲ୍ସି ମାଧ୍ୟମରେ ପିଏନ୍ବି ରୁ ଚୋକ୍କି ଓ ତାଙ୍କର କେତେକ ନକଲି କମ୍ପାନୀ ନାଁରେ ଏହି ଟଙ୍କା ଠକି ନିଆଯାଇଛି

କେତେକ ଗଣମାଧ୍ୟମର ସାକ୍ଷାତକାରରେ ଚୋକ୍ସି ଇଡି ର ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ରାଜନାଥ କାନ୍ପୁର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ବ୍ୟାଙ୍କ୍ ଠକେଇ କରି ବିଦେଶ ପଳାଇଯାଇଥିବା ବ୍ୟକ୍ତିମାନଙ୍କ ବିର୍ଦ୍ଧରେ ସରକାର ଫଳପ୍ରଦ ପଦକ୍ଷେପ ଗ୍ରହଣ କର୍ରଛନ୍ତି ପଳାତକ ଗହଣା ବ୍ୟବସାୟୀ ମେହଲ ଚୋକିଙ୍କ ଭିଡ଼ିଓ ରେକଡିଂ ସଂକ୍ରାନ୍ତରେ ଗତକାଲି କାନ୍ପୁରଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଏଭଳି ଅପରାଧୀମାନଙ୍କ ବିରୁଦ୍ଧରେ କଠିନ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ନୂଆ ଆଇନ୍ ପ୍ରଣୟନ କରିଛନ୍ତି ଛତ୍ରପତି ସାହୁଜୀ ମହାରାଜ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉହବରେ ଯୋଗ ଦେବା ପାଇଁ ରାଜନାଥ ସିଂହ କାନ୍ପୁର ଯାଇଥିବା ଅବସରରେ ସାମ୍ଭାଦିକମାନଙ୍କୁ ଏହା କହିଛନ୍ତି ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେବାବେଳେ ଶ୍ରୀ ସିଂହ ଜ୍ଞାନ ଆହରଣ ସହ ସାମାଜିକ ମୂଲ୍ୟବୋଧକୁ ଆପଣେଇବା ପାଇଁ ବିଦ୍ୟାର୍ଥିମାନଙ୍କୁ ପରାମର୍ଶ ଦେଇଛନ୍ତି ଇସି ତେଲଙ୍ଗାନା ତେଲଙ୍ଗାନାରେ ନିର୍ବାଚନ ପ୍ରସ୍ତୁତି ଅଟକଳ କରିବାପାଇଁ ଯାଇଥିବା ଉଚ୍ଚସ୍ତରୀୟ କେନ୍ଦ୍ରୀୟ ନିର୍ବାଚନ କମିଶନ୍ଙ୍କ ଦଳ ଏବେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି

ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ବିଭିନ୍ନ ଭାଗିଦାରୀମାନଙ୍କର ମତାମତ ସଂଗ୍ରହ କରିବା ସକାଶେ ଏହି ଦଳ ଦୁଇଦିନିଆ ତେଲଙ୍ଗାନା ଗସ୍ତରେ ଯାଇଛନ୍ତି

ଆମର ସମ୍ଭାଦଦାତା କଣାଇଛନ୍ତି ଭୋଟର ତାଲିକା ସଂଶୋଧନ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଶ୍ଚଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ବୈଠକରେ ଆଲୋଚନା ଚାଲିଛି କେନ୍ଦ୍ରୀୟ ନିର୍ବାଚନ କମିଶନ୍ ର ଏହି ଦଳ ରାଜ୍ୟର ମୁଖ୍ୟସଚିବ ଏସ୍କେ ଯୋଶୀ ରାଜ୍ୟ ପୁଲିସ୍ ମୁଖ୍ୟ ମହେନ୍ଦ୍ର ରେଡ୍ଗୀ ଘରୋଇ ବିଭାଗ ଅବକାରୀ ଓ ବାଣିଜ୍ୟ ବିଭାଗର ସଚିବମାନଙ୍କ ସହ ଆଜି ଅପରାହୁରେ ବୈଠକରେ ମିଳିତ ହେବାର କାର୍ଯ୍ୟସ୍ରଚୀ ରହିଛି

କେହି ମୂତାହତ ହୋଇଥିବାର ଖବର ଆମର ହସ୍ତଗତ ହୋଇ ନାହିଁ ଆଇଏଏଫ ଚିଫ୍ ସେମିନାର୍ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିଏସ୍ ଧନୋଆ କହିଛନ୍ତି ପ୍ରାନ୍ସଠାରୁ ରାଫେଲ୍ ଯୁଦ୍ଧବିମାନ ଓ ଋଷଠାରୁ ବିମାନ ପ୍ରତିରକ୍ଷା କ୍ଷେପଣାସ୍ତ ବ୍ୟବସ୍ଥା ସଂଗ୍ରହଦ୍ୱାରା ଭାରତୀୟ ବିମାନ ବାହିନୀର ଲଢୁଆ କ୍ଷମତା ବୃଦ୍ଧିପାଇବ ନୃଆଦିଲ୍ଲୀରେ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଶ୍ରୀ ଧନୋଆ କହିଛନ୍ତି ଭାରତ ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କର କ୍ଷମତାର ସମକକ୍ଷ ହୋଇଛି ଭାରତପାଇଁ ଯେଭଳି ବିପଦ ରହିଛି ବିଶ୍ୱର କୌଣସି ଦେଶ ପ୍ରତି ଏଭଳି ବିପଦ ନାହିଁ ବୋଲି ସେ କହିଛନ୍ତି ବିମାନ ବାହିନୀ ମୁଖ୍ୟ କହିଛନ୍ତି ଭାରତର ପ୍ରତିଦ୍ୱନ୍ଦୀମାନଙ୍କର ମନୋଭାବ ଏବେ ରାତାରାତି ପରିବର୍ଭନ ହୋଇଯିବ ଓ ବିମାନ ବାହିନୀକୁ ସେମାନଙ୍କ କ୍ଷମତାର ସମକକ୍ଷ ହେବାକୁ ପଡ଼ିବ ଭାରତର ପଡ଼ୋଶୀ ଦେଶମାନେ ହାତବାନ୍ଧି ବସି ନାହାନ୍ତି ଓ ଚୀନ୍ ଭଳି ଦେଶମାନେ ସେମାନଙ୍କ ବିମାନ ବାହିନୀର ଆଧ୍ରନିକୀକରଣ କରିବାରେ ଲାଗିଛନ୍ତି

ବିଜନୋର ପୁଲିସ୍ ସୁପରିଣ୍ଟେଶ୍ଚେଣ୍ଟ ଉମେଶ କୁମାର ସିଂ ଆମ ଲକ୍ଷ୍ରୌ ସମ୍ଭାଦଦାତାଙ୍କୁ କହିଛନ୍ତି ସେହି ରାସାୟନିକ କାରଖାନାଟି ନଗୀନା ରୋଡ଼୍ରେ ଅବସ୍ଥିତ

ପୁଲିସ୍ କମାଣ୍ଡରଙ୍କୁ ବରଖାସ୍ତ କରିବା ଦାବିରେ ସେହି ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା